ସେଠାରୁ ସେ କିଟ୍ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାତ୍ରା କରିବେ

ସେଠାରୁ ଉପରାଷ୍ଟ୍ରପତି ରାଜଭବନକୁ ଫେରିବେ

ସେଠାରେ ଦୈନିକ ଖବରକାଗଜ 'ସମାଜ'ର ଶତବାର୍ଷିକୀ ସମାରୋହରେ ଯୋଗଦେବେ

ସେ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଦେଶର ପର୍ଯ୍ୟଟନକୁ ଏକ ନୃତନ ପରିଚୟ ଦେବ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ସେ ଏହି ଅବସରେ କହିଛନ୍ତି ଶ୍ରୀ ପ୍ରଧାନ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଛଳୀ ବୁଲି ଦେଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି

ଆସନ୍ତା ଡିସେମ୍ସର ପହିଲାରୁ ଦେଶର ସବୁ ଟୋଲପ୍ଲାଜାରେ ଏହି ବ୍ୟବସ୍ରା ଲାଗୁ ହେବ ବୋଲି ଜଶାପଡିଛି

ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଯୋଗଦେଇ ସେମାନଙ୍କର ମତାମତ ରଖିବାକୁ ସଡ଼କ ପରିବହନ ମନ୍ତଶାଳୟ ପକ୍ଷରୁ କୁହାଯାଇଛି

ଜଶକର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି

ଦଲାଲଙ୍କ ମାଧ୍ଧମରେ ଶ୍ରମିକ ଭାବେ ନିଯୁକ୍ତି ପାଇଥିବା ଏହି ଗ୍ରାମବାସୀ ନିଜର ପାରିଶ୍ରମିକ ମାଗିବାର୍ ତାଙ୍କ ହାତ ଏବଂ ଗୋଡ଼ର ଆଙ୍ଗୁଠି କାଟିଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି ନାଗପୁର ରେଳଷ୍ଟେସନରୁ ପୁଲିସ ଉଦ୍ଧାର କରି ତାଙ୍କୁ ସେଠାରେ ଚିକିସ୍

ପରେ ସେ ତାଙ୍କ ଗାଁକୁ ଫେରିଆସିଥିଲେ